ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁମାନେ ଘର ପାଇନାହାନ୍ତି ଦିନେ ସେମାନଙ୍କୁ ନିଣ୍ଚିତ ଘର ମିଳିବ

କାଶ୍ମୀର ଲୋକମାନଙ୍କ ଉପରେ ହୋଇଥିବା ଆକ୍ରମଣର ସମାଲୋଚନା କରି ଶ୍ରୀ ମୋଦି କହିଛନ୍ତି ଆମେ ବର୍ତ୍ତମାନ ଏକତା ସଦ୍ଭାବନା ଓ ଭ୍ରାତୂଭାବ ଚାହୁଁ ସେ କହିଛନ୍ତି କିଛି ଦୁର୍ବୂର୍ତ କାଶ୍ମୀର ଭାଇମାନଙ୍କ ଉପରେ ଆକ୍ରମଣ କରିଛନ୍ତି ତେବେ ରାଜ୍ୟ ସରକାର ଦ୍ରୁତଗତିରେ ପଦକ୍ଷେପ ନେଇଛନ୍ତି ପାକିସ୍ତାନର ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ସନ୍ତାସବାଦକୁ ସାହାଯ୍ୟ ସମର୍ଥନ କର୍ଥିବା ସମୟରେ ପାକିସ୍ତାନ ଧରାପଡିଛି ଓ ସମଗ୍ର ବିଶ୍ୱ ତାହାର ସମାଲୋଚନା କର୍ତ୍ଥନ୍ତି କିନ୍ତୁ ବିରୋଧୀ ଦଳମାନେ ଦେଉଥିବା ମନ୍ତବ୍ୟକୁ ପାକିସ୍ତାନ ଭାରତ ବିରୋଧରେ ବ୍ୟବହାର କରୁଛି ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ବିକାଶମଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସେ ଆଗ୍ରା ମେଟ୍ରୋ ରେଳପ୍ରକ୍ସର ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି ଓ ଲକ୍ଷ୍ନୌ ମେଟ୍ରୋ ରେଳପ୍ରକ୍ସର ଦ୍ୱିତୀୟ ପର୍ଯ୍ୟାୟ ଉଦ୍ଘାଟନ କରିଛନ୍ତି ଶ୍ରୀ ମୋଦି ଭିଡିଓ କନ୍ଫରେନ୍ସି ମାଧ୍ୟମରେ ଲକ୍ଷ୍ରୌର ଚୌଧୁରୀ ଚରଣସିଂ ବିମାନ ବନ୍ଦରଠାରୁ ମେଟ୍ରୋ ରେଳର ଶୁଭାରୟ କରିଛନ୍ତି ପୂର୍ବରୁ ବାରଣାସୀଠାରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଥିଲେ କୌଣସି ଦେଶ ଓ ସମାଜର ପରିବର୍ତ୍ତନ କରିବାକୁ ମହିଳାମାନଙ୍କର ଶକ୍ତି ରହିଛି ଏଭଳି କୌଣସି କ୍ଷେତ୍ର ନାହିଁ ଯେଉଁଠି ମହିଳମାନଙ୍କର ଅବଦାନ ନାହିଁ ବୋଲି ସେ କହିଛନ୍ତି

ମଧ୍ୟସ୍ଥତା ପ୍ୟାନେଲର ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଓ ବରିଷ୍ଣ ଓକିଲ ଶ୍ରୀରାମ ପଞ୍ଚ ଅଛନ୍ତି ସୁପ୍ରିମକୋର୍ଟ କହିଛନ୍ତି ଫୈଜାବାଦଠାରେ ଶୁଣାଣି ଆରମ୍ଭ ହେବ ଓ ତାହା ସପ୍ତାହେ ମଧ୍ୟରେ କରାଯିବ

ସୁପ୍ରିମକୋର୍ଟ କହିଛନ୍ତି ମଧ୍ୟସ୍ଥତା ପ୍ୟାନେଲ ଅଧିକ ସଦସ୍ୟ ନେଇପାରନ୍ତି କୌଣସି ଅସୁବିଧାସ୍ଥଳେ ସେମାନେ ସୁପ୍ରିମକୋର୍ଟ ରେଜିଷ୍ଟ୍ରିକୁ ଏ ବିଷୟରେ ଜଣାଇବେ ଅଯୋଧ୍ୟା ମାମଲାର ବିଚାର ସମୟରେ ଏହାକୁ ରୁଦ୍ଧଦ୍ୱାର ମଧ୍ୟରେ କରିବା ପାଇଁ ନିର୍ଦ୍ଦେଶ ଦେଇ ଉଭୟ ମୁଦ୍ରଣ ଓ ଇଲେକ୍ରୋନିକ ଗଣମାଧ୍ୟମକୁ ଏ ସଂକ୍ରାନ୍ତରେ ଖବର ପ୍ରକାଶ କରିବାରୁ କୋର୍ଟ ବାରଣ କରିଛନ୍ତି

ଜେଟଲୀ ବୁକ୍ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି 'ସବ୍କା ସାଥ୍ ସବକା ବିକାଶ' ପୁସ୍ତକକୁ ଉନ୍କୋଚନ କରିଛନ୍ତି ଏହି ଅବସରରେ ସେଠାରେ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର ଉପସ୍ଥିତ ଥିଲେ ଏହି ପୁସ୍ତକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କିଛି ନିର୍ଦ୍ଧିଷ୍ଟ ଭାଷଣ ରହିଛି ଦେଶର ସମସ୍ତ ନାଗରିକଙ୍କୁ ସମାନ ଦୂଷ୍ଟିରେ ଦେଖିବା ଓ ସାମୁହିକ ବିକାଶରେ ସମସ୍ତଙ୍କୁ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଭିଜନ୍ର ଏହି ପୁସ୍ତକରେ ପ୍ରତିଫଳନ ହୋଇଛି ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ କେଟଲୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିଭିନ୍ନ ବିଷୟରେ ଉତ୍କୁଷ୍ଠ ଜ୍ଞାନ ରହିଛି ଓ ତାଙ୍କର ଭାଷଣ ଗୁଡିକରେ ତାଙ୍କର ଜ୍ଞାନର ପରିଚୟ ମିଳେ ସେ କହିଛନ୍ତି' ଭାଷଣ ପ୍ରଭାବଶାଳୀ ହେବା ଉଚିତ ଯାହା ଶ୍ରୋତାମାନଙ୍କୁ ବାନ୍ଧି ରଖିପାରିବ କର୍ଷେଲ ରାଠୋଡ କହିଛନ୍ତି' ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଚିନ୍ତାଧାରା ବାସ୍ତବ ଓ ସରଳ ଭାଷାରେ ସେ ଲୋକମାନଙ୍କ ସହ ଯୋଡି ହୋଇ ରହିଛନ୍ତି

ସେ କହିଛନ୍ତି ତାଙ୍କର ଭାଷଣ ଦେଶରେ ନ୍ତ୍ରାଚିନ୍ତା ଧାରାର ବିକାଶ କରିବା ସହିତ ଦେଶକୁ ନୂଆ ଦିଗଦର୍ଶନ ଦେଇଛି ମିଜୋରାମ ଗଭର୍ଣ୍ଣର ମିକୋରାମ ରାଜ୍ୟପାଳ କୁମାନାମ୍ ରାଜଶେଖରନ୍ ତାଙ୍କ ପଦରୁ ଇସ୍ତାଫା ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜଶେଖରନ୍ଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି ଶ୍ରୀ କୋବିନ୍ଦ ପ୍ରଫେସର ଜଗଦୀଶ ମୁଖୀଙ୍କୁ ମିଜୋରାମର କାମଚଳା ରାଜ୍ୟପାଳ ରୂପେ ନିଯୁକ୍ତି ଦେଇଛନ୍ତି ପ୍ରଫେସର ମୁଖୀ ନୃତନ ରାଜ୍ୟପାଳ ନିଯୁକ୍ତି ହେବା ପର୍ଯ୍ୟନ୍ତ ଆସାମ ସହ ମିକୋରାମର ରାଜ୍ୟପାଳ ଦାୟିତ୍ୱ ତୁଲାଇବେ ପ୍ରେକ ଫାଇନାନ୍ନିଆଲ ସିଷ୍ଟମ ରାଷ୍ଟପ୍ରତି ରାମନାଥ କୋବିନ୍ଦ କହିଛନ୍ତି ଅର୍ଥନୀତିରେ ସଂସ୍କାର ଆଣିବା ଏବଂ କଳାଧନ ବ୍ୟବହାର ରୋକିବା ଦିଗରେ କିଛି ବର୍ଷ ମଧ୍ୟରେ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି ଆକି ରାଷ୍ଟ୍ରପତି ଭବନରେ ଶ୍ରୀ କୋବିନ୍ଦ ଭାରତୀୟ ରାଜସ୍ୱ ଅଧିକାରୀମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ଏହା କହିଛନ୍ତି ସେ କହିଛନ୍ତି ବିମୁଦ୍ରୀକରଣ ଆୟ ଘୋଷଣା ଯୋଜନା ଏବଂ ବେନାମି ନେଣଦେଣ ପ୍ରତିରୋଧ ଆଇନ ଲୋକମାନଙ୍କର ବିଶ୍ୱାସଭାଜନ ହେବା ସହ ଅର୍ଥନୀତିରେ ବ୍ୟାପକ ସୁଧାର ଆଶିପାରିଛି

ପାର୍ଟି ସାଂସଦ ଧର୍ମେନ୍ଦ୍ର ଯାଦବ ବଦାୟୁଁ ଆସନରୁ ପୁନର୍ବାର ପ୍ରତିଦ୍ୱନ୍ଦ୍ୱିତା କରିବେ

ପୋଲିସର କହିବାନୁସାରେ ଅନନ୍ତନାଗ ଜିଲ୍ଲାର ମଟାନ ଗ୍ରାମର ମହମ୍ମଦ ରିଆଜ୍ର ଆଜି ସକାଳେ ଜାନ୍ମୁ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ମୃତ୍ୟୁ ଘଟିଛି

ଗତକାଲି ଅପରାହ୍ନରେ ଜାନ୍ମୁ ବସ୍ଷ୍ଟାଣଠାରେ ଭିଡ ଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା ବିସ୍ଫୋରଣର କିଛି ଘଣ୍ଟା ଭିତରେ ପୋଲିସ ଅଭିଯ୍ରକ୍ତଙ୍କ ଗିରଫ କରିଥିଲା ବିସ୍ଫୋରଣ ହିଜବୁଲ ମୁଜାହିଦିନ ସନ୍ତାସବାଦୀ ସଂଗଠନ କରିଥିବାର ପୋଲିସ କହିଛି ବିଜେପି ଜୟ ପଣ୍ଡା ବିଜେପି ସଭାପତି ଅମିତ ଶାହା ବୈଜୟନ୍ତ କୟ ପଣ୍ଡାଙ୍କୁ ପାର୍ଟିର ଜାତୀୟ ଉପସଭାପତି ଓ ମୁଖପାତ୍ର ନିଯୁକ୍ତ କରିଛନ୍ତି ଶ୍ରୀ ପଶ୍ଡା ଗତ ସୋମବାର ଦିନ ପାର୍ଟିରେ ଯୋଗଦେଇଥିଲେ

ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଟିମ୍ର ଖେଳାଳୀମାନେ ପୁଲ୍ୱାମା ଆକ୍ରମଣରେ ଶହୀଦ ହୋଇଥିବା ସିଆରପିଏଫ ଯବାନମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ସ୍ୱରୂପ ଯବାନମାନେ ବ୍ୟବହାର କରୁଥିବା ଟୋପି ପିନ୍ଧିଥିଲେ ମେଘାଳୟ ବଜେଟ ସେସନ ମେଘାଳୟ ବିଧାନସଭାର ବଜେଟ ଅଧିବେଶନ ଆଜି ସିଲଂ ଠାରେ ରାଜ୍ୟପାଳ ତଥାଗତ ରାଏଙ୍କ ଅଭିଭାଷଣ ସହିତ ଆରମ୍ଭ ହୋଇଛି ଶ୍ରୀ ରାଏ କହିଛନ୍ତି ରାଜ୍ୟ ସରକାର ସ୍ୱାସ୍ଥ୍ୟ ଏବଂ ଶିକ୍ଷାକ୍ଷେତ୍ରକୁ ଅଗ୍ରାଧିକାର ଦେଇଥିବାବେଳେ ସଡକ ଯୋଗାଯୋଗ ପୋଲ ନିର୍ମାଣ ଏବଂ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ମଧ୍ୟ ବିନିଯୋଗ କରୁଛନ୍ତି